ସଂପ୍ରତି ନୂଆଦିଲ୍ଲୀଠାରେ ଏ ନେଇ ଏନ୍ବିଡିଏଫ୍ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କ ପକ୍ଷରୁ ଏକ ତ୍ରିପେକ୍ଷୀୟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଛି ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ସଂସଦର ଉଭୟ ଗୃହ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର ଆଜି ସବୁ ରାଜନୈତିକ ଦଳର ଏକ ବୈଠକ ଡାକିଛନ୍ତି ଆଜି ସନ୍ଧ୍ୟାରେ ମଧ୍ୟ ଲୋକସଭା ବାଚସ୍କତି ଓମ୍ ବିର୍ଲା ଏକ ସର୍ବଦଳୀୟ ବୈଠକ ଆହୃତ କରିଛନ୍ତି ଲୋକସଭାର ସୁପରିଚାଳନା ନେଇ ବାଚସ୍କତି ଶ୍ରୀ ବିର୍ଲା ସବୁ ରାଜନୈତିକ ଦଳର ନେତୂବୃନ୍ଦମାନଙ୍କର ସହଯୋଗ କାମନା କରିବା ନେଇ ବୈଠକରେ ଆଲୋଚନା କରିବେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ମଧ୍ୟ ଆକି ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆକି ଏକ ବୈଠକ ଡାକିଛନ୍ତି

ଏନ୍ଏଚ୍ଆର୍ସି ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ସ୍ତରୀୟ ବୈଠକ ଆୟୋଜିତ ହେଉଛି ଏଥିରେ ଆୟୋଗଙ୍କ ଅଧ୍ୟକ୍ଷ ବିଚାରପତି କଷ୍ଟିସ୍ ଏଚ୍ଏଲ୍ ଦତ୍ତୁ ଅଧ୍ୟକ୍ଷତା କରିବେ ମାନବାଧିକାର ସୁରକ୍ଷା ଆଇନ୍ ଅନୁଯାୟୀ ଜନସାଧାରଣଙ୍କ ମାନବିକ ଅଧିକାରର ସୁରକ୍ଷା ଦିଗରେ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରିବା ଲାଗି ଏହି ବୈଠକରେ ଆଲୋଚନା କରାଯିବ ମାନବାଧିକାର ସୁରକ୍ଷା ଆଇନ୍ ସଂଶୋଧନ ପରଠାରୁ ଏଭଳି ଏକ ବୈଠକ ପ୍ରଥମଥର ଲାଗି ଆୟୋକିତ ହେଉଛି ଏହି ବୈଠକରେ ଜାତୀୟ ପଛୁଆବର୍ଗ ଆୟୋଗ ଏବଂ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷମାନେ ଜାତୀୟ ମାନବାଧିକାର ଆୟୋଗର ଡିମ୍ ସଦସ୍ୟ ଭାବେ ଏହି ବୈଠକରେ ଯୋଗଦେବେ ପୂର୍ବରୁ ଜାତୀୟ ଅନୁସୂଚିତ କ୍ଷାତି ଓ ଜନକ୍ଷାତି ଏବଂ ମହିଳା ଆୟୋଗର ଅଧ୍ୟକ୍ଷ ଜାତୀୟ ମାନବାଧିକାର ଆୟୋଗର ଡିମ୍ ସଦସ୍ୟ ହୋଇସାରିଛନ୍ତି ଏଚ୍ଏମ୍ ବିପିଆର୍ଆଣ୍ଡଡି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଭାରତରେ ଥିବା ପୁଲିସ୍ ସଂସ୍ଥାଗୁଡ଼ିକ ଉପରେ ଏକ ତଥ୍ୟାବଳୀକୁ ଉଦ୍ଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ପୁଲିସ ଗବେଷଣା ଏବଂ ଉନ୍ୟନ ବ୍ୟୁରୋର ଡାଇରେକ୍ଟର ଜେନେରାଲ୍ ବିପିଆର୍ ଆଣ୍ଡ ଡି ଭିଏସ୍ କୌମୁଦି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପୁଲିସ୍ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରକାଶ ପାଇଥିବା ତଥ୍ୟ ଏବଂ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଇୟୁ ସିଏଏ ଭାରତର ନୂତନ ନାଗରିକତ୍ୱ ସଂଶୋଧନ ଆଇନ୍ ସମ୍ପର୍କୀତ ଆଗତ ଏକ ସଂକଳ୍ପ ବିରୋଧରେ ମତଦାନ ନକରିବା ଲାଗି ୟୁରୋପୀୟ ସଂସଦ ନିଷ୍କଉତ୍ତି ନେଇଛି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଇନ୍ ବିରୋଧରେ ମତଦାନ ପ୍ରକ୍ରିୟାକୁ ସ୍ଥଗିତ କରିବା ନିଷ୍ପଭିକୁ ଭାରତର ଏକ କ୍ୱଟନୈତିକ ବିଜୟ ବୋଲି ବର୍ଣ୍ଣନା କରାଯାଇଛି ୟୁରୋପୀୟ ସଂସଦର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ସଂକଳ୍ପ ବିରୋଧରେ ମତଦାନ ନ କରିବା ଲାଗି ଭାରତ ପକ୍ଷରୁ ଅବଗତ କରାଯାଇଥିଲା ଆସନ୍ତା ମାର୍ଚ୍ଚ ମାସ ମଧ୍ୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବ୍ରସେଲସ୍ ଯିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ୟୁରୋପୀୟ ଆଇନ୍ ପ୍ରଶେତାମାନଙ୍କୁ ଏହି ନୂତନ ସଂଶୋଧିତ ଆଇନ୍ ସପକ୍ଷରେ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି କରୋନା ଭାଇରସ କରୋନା ଭାଇରସର ପ୍ରାର୍ଦୁଭାବକୁ ଦୃଷ୍ଟିରେ ରଖି ଚୀନ୍ ଭ୍ରମଣରେ ନ ଯିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ସେହିଭଳି ଚୀନ୍ରୁ ଆସୁଥିବା ଯାତ୍ରୀମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଲାଗି ମଧ୍ୟ କୁହାଯାଇଛି

ଏହି ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କ ସହ ମିଳିତ ସମୀକ୍ଷା କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ ଥିବା ଗୋଟିଏ ବି ରୋଗୀ ଚିହ୍ନଟ ହୋଇନାହାନ୍ତି

ତେବେ ଏହିସବୁ ନମୁନାରେ କରୋନା ଭାଇରସ ନ ଥିବା ଜଣାଯାଇଛି

ଅନ୍ୟ ପକ୍ଷରେ ଭାରତୀୟ ନାଗରିକମାନଙ୍କୁ ହୁବେଇ ଅଞ୍ଚଳରୁ ଭାରତକୁ ଆଣିବା ଲାଗି ଦୁଇଟି ବିମାନର ବ୍ୟବସ୍ଥା କରିବା ଲାଗି ଇତିମଧ୍ୟରେ କେନ୍ଦ୍ର ସରକାର ଚୀନ୍ କର୍ତ୍ତପକ୍ଷଙ୍କ ଅନୁରୋଧ କରିଛନ୍ତି

ଜେନେଭାଠାରେ ଏହି ବୈଠକ ଅନ୍ତଷ୍ଠିତ ହେବ ବୋଲି ଜଣାଯାଇଛି ଏହି ଭାଇରସର ସଂକ୍ରମଶକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ବୈଠକରେ ଆଲୋଚନା କରାଯିବା ସହ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଏ ସମ୍ପର୍କରେ ପରାମର୍ଶ ଦିଆଯିବ

ଏଥିଲାଗି ଉଦ୍ଦିଷ୍ଟ ବ୍ରେକ୍ଜିଟ୍ ଚୁକ୍ତିକୁ ୟୁରୋପିଆନ୍ ସଂସଦ ମଞ୍ଜୁରୀ ପ୍ରଦାନ କରିଛି

ଏହି ଚୁକ୍ତିକୁ ୟୁରୋପୀୟ ସଂସଦ ଅନୁମୋଦନ କରିବା ପରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ରିଟେନ୍ କେବଳ ୟୁରୋପିଆନ୍ ସଂଘର ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରେ ରହିବ ତେବେ ୟୁରୋପିଆନ୍ ସଂଘ ଦ୍ୱାରା ନିର୍ଦ୍ଧାରିତ କୌଣସି ନୀତି ଉପରେ ଏଶିକି ବ୍ରିଟେନ୍ କୌଣସି ମତାମତ ଦେଇପାରିବ ନାହିଁ ୟୁରୋପିଆନ୍ ସଂଘରୁ ପ୍ରସ୍ଥାନ କରିବାରେ ବ୍ରିଟେନ୍ ହେଉଛି ପ୍ରଥମ ଦେଶ

ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ନକ୍କୁଲ ବିରୋଧୀ ଅଭିଯାନ ଚାଲିଥିବାବେଳେ ନକ୍ଟଲମାନେ ଘଟଣା ସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ ତେବେ ଗିରଫ୍ ନକୁଲମାନେ ଛତିଶଗଡ଼ର ନାରାୟଣପୁର ଅଞ୍ଚଳର ବୋଲି ପୁଲିସ କହିଛି ଏନେଇ ଲାହେରୀ ପୁଲିସ୍ ଷ୍ଟେସନରେ ସେମାନଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି

ଏହି ଅବସରରେ କାତୀୟ ରାଜଧାନୀସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରେ ଏକ ସର୍ବଧର୍ମ ପ୍ରାର୍ଥନାସଭା ଆୟୋଜିତ ହୋଇଛି ଏହି ପ୍ରାର୍ଥନାସଭା ଏବଂ ସେଠାରେ ପରିବେଶିତ ହେବାକୁଥିବା ଭକ୍ତି ସଂଗୀତର ପ୍ରତ୍ୟକ୍ଷ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀ ପକ୍ଷରୁ ପ୍ରଚାର କରାଯିବ

ମିଳିଥିବା ସୂଚନା ଅନୁଯାୟୀ ନୋ ଇଅର କଷ୍ଟମର କେୱାଇସି ନିୟମକୁ ଠିକ୍ ଭାବେ ପାଳନ କରାଯାଇ ନ ଥିବାରୁ ଏଚ୍ଡିଏଫ୍ସି ଉପରେ ଆର୍ବିଆଇ ପକ୍ଷରୁ ଏହି ଜୋରିମାନା କରାଯାଇଛି

ଅଷ୍ଟ୍ରେଲିଆନ୍ ଓପନ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ଟୁର୍ଣ୍ଣାମେଣ୍ଟର ମିକ୍କଡ୍ ଡବଲ୍ସବର୍ଗର କ୍ୱାର୍ଟର ଫାଇନାଲ୍ରେ ଆଜି ମେଲବୋର୍ଣ୍ଣଠାରେ ରୋହୋନ ବୋପନ୍ନା ଓ ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କ ଯୋଡ଼ି ସହିତ ଚେକ୍ ସାଧାରଣତନ୍ତ୍ରର ବାରବୋରା କ୍ରେଜିକୋଭା ଓ କ୍ରୋଏସିଆର ନିକୋଲା ମେକ୍ଟିକ୍ ଯୋଡ଼ିର ମୁକାବିଲା ହେବ